ଏହି ଦୁଇଦିନିଆ ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଛି ଭାରତ ଆମେରିକା ବ୍ୟବସାୟିକ ପରିଷଦ ସମ୍ମିଳନୀର ଆୟୋଜନ କରିଛି

ଚଳିତବର୍ଷର ଶୀର୍ଷକ 'ଏକ ଉଜ୍ଜଳ ଭବିଷ୍ୟତର ଗଠନ' ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ପରବର୍ତ୍ତୀ ପରିସ୍ଥିତିରେ ଭାରତ ଆମେରିକା ଭାଗିଦାରୀ ସମ୍ପର୍କରେ କିଭଳି ଉନ୍ନତି ଘଟିବ ସେ ସଂକ୍ରାନ୍ତରେ ବିସ୍ତୃତ ଯୋଜନାକୁ ଉପସ୍ଥାପନ କରିବେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ହେଉଥିବା ଏହି ଉଚ୍ଚସ୍ତରୀୟ ଶିଖର ବୈଠକରେ ଭାରତ ଆମେରିକା ସହଯୋଗ ଓ କୋଭିଡ୍ ପରବର୍ତ୍ତୀ ବିଶ୍ୱରେ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଭବିଷ୍ୟତ ବିଷୟ ସ୍ଥାନ ପାଇବ ଭାରତ ଓ ଆମେରିକାର ବଡ଼ବଡ଼ ନୀତି ନିର୍ଦ୍ଧାରଣକାରୀ ବରିଷ୍ଣ ସରକାରୀ କର୍ମଚାରୀ ଓ ଉଦ୍ୟୋଗପତି ଏବଂ ସମାଜସେବୀମାନେ ଏଥିରେ ଅଂଶ ଗ୍ରହଣ କରିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଭର୍ଜିନିଆ ସିନେଟ୍ ସଦସ୍ୟ ତଥା ସିନେଟ୍ ଇଣ୍ଡିଆ କାକସ୍ ର ସହ ଅଧ୍ୟକ୍ଷ ମାର୍କ ୱାର୍ଣ୍ଣର ଓ ଭାରତରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୃତ ନିକି ହାଲି ମଧ୍ୟ ଉଦ୍ବୋଧନ ଦେବାର କାର୍ଯ୍ୟସ୍କଚୀ ରହିଛି ସେଣ୍ଟର ଷ୍ଟେଟ୍ସ ୟୁଟିଜ୍ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଅଧିକରୁ ଅଧିକ ପରୀକ୍ଷାଗାର ସ୍ଥାପନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କହିଛନ୍ତି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କହିଛି କୋଭିଡ୍ ନାଇଷ୍ଟିନ୍ ସ୍ଥିତିକୁ ଧ୍ୟାନରେ ରଖି ଅଧିକରୁ ଅଧିକ ପରୀକ୍ଷାଗାର ସ୍ଥାପନ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି କେନ୍ଦ୍ର ସରକାର କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ନମୁନାର ପରୀକ୍ଷା ପାଇଁ ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯିବା ଉଚିତ ଦୀର୍ଘମିଆଦୀ ଓ ସ୍ୱଚ୍ଚ ମିଆଦୀ ପଦକ୍ଷେପ ସ୍ୱରୂପ ନମୁନା ପରୀକ୍ଷା ବୃଦ୍ଧି ପାଇଁ ସରକାର ଏକ ରଣକୌଶଳ ଗ୍ରହଣ କରିଛନ୍ତି

ଏହାବ୍ୟତୀତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନେ ର୍ୟାପିଡ୍ ଆଷ୍ଟିଜେନ୍ କିଟ୍ ସଂଗ୍ରହ କରିବାକୁ ପରାମର୍ଶ ଦିଆଯାଇଛି

ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ମଧ୍ୟରେ କୋଭିଡ୍ ନାଇଷ୍ଟିନ୍ର କୌଣସି ଲକ୍ଷଣ ଦେଖାଯାଉ ନଥିବାର ଏହି ଅଧ୍ୟୟନର୍ ଜଣାପଡ଼ିଛି

ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଓ ଦିଲ୍ଲୀ ସରକାର ମିଳିତ ଭାବେ ଏହି ଅଧ୍ୟୟନ କରିଛନ୍ତି

ଲୋକମାନଙ୍କ ଶରୀରରେ କେତେ ପରିମାଣରେ ଆର୍ଷିବଡି ରହିଛି ତାହା ଜାଣିବା ପାଇଁ ଏହି ଅଧ୍ୟୟନ କରାଯାଇଥିଲା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବର୍ତ୍ତମାନ ମଧ୍ୟ ଅଧିକାଂଶ ଲୋକଙ୍କ ପାଇଁ କୋଭିଡ୍ ସଂକ୍ରମଣର ବିପଦ ରହିଛି ସେ ଦୃଷ୍ଟିରୁ ଭୂତାଣୁ ସଂକ୍ରମଣ ରୋକିବା ଓ କଟକଣା ମୂଳକ ପଦକ୍ଷେପ ଗ୍ରହଣ କରିବାରେ କୌଣସି କୋହଳତା ଆଣିବା ଉଚିତ୍ ନୁହେଁ

ଆମ ସମ୍ଭାଦଦାତା ଜଣାଇଛନ୍ତି ଆରୋଗ୍ୟ ହାର ଦୃଷ୍ଟିରୁ ଦିଲ୍ଲୀ ପ୍ରମୁଖ ସ୍ଥାନରେ ଥିବା ବେଳେ ତାହାପରକୁ ଲଦାଖ ହରିଆଣା ତେଲଙ୍ଗାନା ଓ ଆଣ୍ଡାମାନ ଏବଂ ନିକୋବର ଦୀପପୁଞ୍ଜ ରହିଛି

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୂଷ୍ଟିରୁ ମହାରାଷ୍ଟ୍ର ଶୀର୍ଷସ୍ଥାନରେ ରହିଥିବା ବେଳେ ତାହା ପରକୁ ଦିଲ୍ଲୀ ଓ ଗୁଜରାତ ରହିଛି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

ମନୋଦର୍ପଣ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକମାନଙ୍କୁ ମାନସିକ ସାମାଜିକ ସହାୟତା ଯୋଗାଇବ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ନିଶଙ୍କ କହିଛନ୍ତି ପ୍ରଥମେ ଏହା ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକମାନଙ୍କୁ ଜଟିଳ ପରିସ୍ଥିତିରେ ବିଭିନ୍ନ ପ୍ରକାରର ପରାମର୍ଶ ଦେବ

ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍ଲାଇନ୍ ପାଠ୍ୟକ୍ରମ ଆଶିବା ଦିଗରେ ସରକାର ପ୍ରଚେଷ୍ଟା ଚଳାଇଛନ୍ତି ଓ ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରିପାରିବେ ସେ ଦିଗରେ ସରକାର କାର୍ଯ୍ୟ କର୍ରଥିବାର ମନ୍ତ୍ରୀ କହିଚ୍ଛନ୍ତି